ଯାଞ୍ ପାଇଁ ନିର୍ଦ୍ଦେଶ

ସେ କହିଛନ୍ତି ଚଳିତ ମାସ ସମସ୍ତଙ୍କ ପାଇଁ ଏକ ଆହ୍ବାନ ଏହି ସମୟରେ କରୋନା କଟକଶାକୁ ମାନି ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି କିଲ୍ଲାପାଳ କହିଛନ୍ତି କିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ କରୁଛନ୍ତି କୌଣସି କରୋନା ଲକ୍ଷଣ ଥିଲେ କିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରିବାକୁଁ ସେ ଜନସାଧାରଶଙ୍କୁ ନିବେଦନ କରିଛନ୍ତି

ତାଙ୍କ ସ୍ୱାବ୍ ରିପୋର୍ଟ ପକିଟିଭ୍ ଆସିବା ପରେ ସେ ନିଜେ ଏହି ସୂଚନା ଦେଇଛନ୍ତି କିଲ୍ଲା ପୁଲିସ୍ ମୁଖ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ୱର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା ଏହାପରେ ଏସ୍ପିଙ୍କ ସ୍ୱାବ୍ ପଜିଟିଭ୍ ଆସିଥିବା ଜଣାପଡ଼ିଛି

ଏହି ସଙ୍ଗରୋଧ ଅବଧାକୁ ସରକାରୀ ଛୁଟି ଧରାଯିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ପତ୍ର ମାଧ୍ଧମରେ ଜିଲ୍ଲାର ସମସ୍ତ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ପତ୍ର ମାଧ୍ଧମରେ ଜଣାଇଛନ୍ତି

ତେବେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ କରୋନା ନେଗେଟିଭ୍ ବୋଲି ପ୍ରମାଶ ଦେବାକୁ ପଡ଼ିବ ଏବଂ ଏହା ବାଧତାମୁଳକ ଅଟେ

ତିନି ଜଣ ଶିଶୁଙ୍କ ବୟସ ପାଞ୍ ବର୍ଷରୁ କମ୍ ଅଛି